ପ୍ରଧାନମନ୍ତ୍ରୀ କହିଛନ୍ତି ବିକେପି କ୍ଷମତାକୁ ଆସିଲେ ପଣ୍ଟିମବଙ୍ଗବାସୀ ପରିବର୍ତ୍ତନର ପ୍ରକୃତ ଅର୍ଥ ଅନୁଭବ କରିପାରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସ୍ଥିତିର ସମୀକ୍ଷା କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି

ପିଏମ୍ ଡବ୍ଲ୍ୟୁବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍କରେ ପଣ୍ଟିମବଙ୍ଗ ଗସ୍ତ କରି ସେଠାରେ ତେିଳ ଓ ଗ୍ୟାସ ପ୍ରକଚ୍ଚକୁ ଲୋକାର୍ପିତ କରିବା ସହ ବିଭିନ୍ନ ମୌଳିକ ଢାଞ୍ଚା ପ୍ରକଚ୍ଚର ଶିଳାନ୍ୟାସ କରିଛନ୍ତି

ଆଜି ଅପରାହୁରେ ହଳଦିଆଠାରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ପଣ୍ଟିମବଙ୍ଗବାସୀ ଯାହା ପାଇବାପାଇଁ ଅପେକ୍ଷା କରିଛନ୍ତି ତାହା ଏପର୍ଯ୍ୟନ୍ତ ପାଇପାରି ନାହାନ୍ତି ରାଜ୍ୟରେ ତୃଣମୂଳ କଂଗ୍ରେସ ନେତୃତ୍ୱାଧୀନ ମମତା ବାନାର୍ଜୀଙ୍କ ସରକାର ପଣ୍ଢିମବଙ୍ଗବାସୀଙ୍କୁ ସେମାନଙ୍କ ନ୍ୟାଯ୍ୟ ହକ୍ ଦେବାରେ ବିଫଳ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି କ୍ଷମତାକୁ ଆସିଲେ ପଣ୍ଢିମବଙ୍ଗବାସୀ ପରିବର୍ତ୍ତନର ପ୍ରକୃତ ଅର୍ଥ ଅନୁଭବ କରିପାରିବେ ତ୍ରିପୁରାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପଣ୍ଟିମବଙ୍ଗରେ କେନ୍ଦ୍ରୀୟ ଯୋଜନାକୁ ବିରୋଧ କରାଯାଇ କୌଣସି ବିକାଶ କରାଯାଉ ନାହିଁ ତୃଣମୂଳ କଂଗ୍ରେସର ନେତୃତ୍ୱକୁ ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି ଯେଉଁମାନେ ବିକାଶକୁ ସମର୍ଥନ କରୁଛନ୍ତି ସେମାନେ ବିକେପିରେ ଯୋଗ ଦେଇଛନ୍ତି ପଣ୍ଟିମବଙ୍ଗର ବିକାଶ ପାଇଁ ବିଜେପିକୁ ସମର୍ଥନ କରିବାକୁ ଶ୍ରୀ ମୋଦି ଆହ୍ୱାନ କରିଛନ୍ତି ପିଏମ୍ ଆସାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତି ରାଜ୍ୟରେ ଗୋଟିଏ ଲେଖାଏଁ ମେଡିକାଲ୍ କଲେଜ ସ୍ଥାପନ କରିବାକୁ ସେ ସ୍ୱପ୍ନ ଦେଖନ୍ତି ଆଜି ଆସାମର ସୋନିତପୁର କିଲ୍ଲାର ଢେକିଆକୁଲିଠାରେ ଦୁଇଟି ମେଡ଼ିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ସହ ରାଜ୍ୟ ରାଜପଥ ଏବଂ ବୃହତ୍ ଜିଲ୍ଲା ସଡ଼କ କାର୍ଯ୍ୟକ୍ରମ ଆସାମ ମାଲା ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି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

ଅନ୍ୟପକ୍ଷରେ ଗରିବ ଲୋକଙ୍କ ସମେତ ସାଧାରଣ ଲୋକମାନଙ୍କୁ ମଧ୍ୟ ଅକ୍ଷ କିସ୍ତିରେ ସ୍ୱାସ୍ଥ୍ୟବୀମାର ସୁବିଧା ମିଳିପାରିଛି ଏହାବ୍ୟତୀତ ଆସାମର କୋଣଅନୁକୋଣରେ ସ୍ୱାସ୍ଥ୍ୟ ଏବଂ ଏ ସମ୍ପର୍କିତ ସେବା ଉପଲବ୍ଧ ହେଉଥିବା ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ଆସାମ ମାଲା ଯୋଜନା ଜାତୀୟ ରାଜପଥ ଏବଂ ଗ୍ରାମୀଣ ସଡ଼କ ଗୁଡ଼ିକୁ ପରସ୍କର ସହ ଯୋଡ଼ିବା ଲାଗି ଉନ୍ନତ ସଂଯୋଗ ବ୍ୟବସ୍ଥା ଯୋଗାଇଦେବ

ଏହି ଉହବରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନ୍ୱାଲ୍ ଏବଂ ମନ୍ତିମଣ୍ଡଳର ସଦସ୍ୟମାନେ ଉପସ୍ଥିତ ଥିଲେ ପ୍ରିଡମ୍ ଅଫ୍ ମିଡିଆ ସ୍ଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ଗଣମାଧ୍ୟମର ସ୍ୱାଧୀନତା ରହିଛି ଏବଂ ଆଗକୁ ମଧ୍ୟ ଏହା ରହିବ କିନ୍ତୁ ଗଣମାଧ୍ୟମ ଏହାର ଦାୟିତ୍ୱ ପ୍ରରଣ କରିବା ଆବଶ୍ୟକ ସେ କହିଛନ୍ତି ଗୁଜବ ଓ ଅସ୍ଥିରତା ସୃଷ୍ଟି କରିବା ଓ ଏହାର ପ୍ରଚାର କରିବା ଗଣମାଧ୍ୟମର କାର୍ଯ୍ୟ ନୁହେଁ

ମିଥ୍ୟା ଓ ଭ୍ରମାତ୍କକ ଖବର ପରିବେଷଣ କରିବା ଗଣମାଧ୍ୟମର କାର୍ଯ୍ୟ ନୁହେଁ ଶ୍ରୀ ଜାବ୍ଡେକର ଆହୁରି କହିଛନ୍ତି ଯୁବପିଢ଼ି ସର୍ବଦା ସତର୍କ ରହିବା ଆବଶ୍ୟକ ଏବଂ ପରବର୍ତ୍ତନ ଆଣିବାପାଇଁ କାର୍ଯ୍ୟ କରିବା ଉଚିତ

ତପୋବନ ଅଞ୍ଚଳର ରାଇନି ଗ୍ରାମରେ ଥିବା ଋଷିଗଙ୍ଗା ଜଳବିଦ୍ୟୁତ୍ ପ୍ରକଳ୍ପ ନିକଟରେ ତୁଷାର ସ୍କଳନ ଯୋଗୁଁ ଧଉଳିଗଙ୍ଗାର ଜଳସ୍ତର ଅଚାନକ ବୃଦ୍ଧି ପାଇବାରେ ଲାଗିଥିଲା ଏହାଫଳରେ ନଦୀକୁଳରେ ଥିବା ଘରଗୁଡ଼ିକ ସମ୍ପର୍ଷଭାବେ ଭାସିଯାଇଛି ଜଳବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା କିଛି ଲୋକ ନିଖୋଜ ଥିବା ଜଣାପଡ଼ିଛି ଆଇଟିବିପି ଓ ରାଜ୍ୟ ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ କାରି ରଖିଛନ୍ତି ତପୋବନ ଜଳବିଦ୍ୟୁତ୍ ପ୍ରକଚ୍ଚର ବନ୍ଧ ଭାଙ୍ଗିଯାଇ ପାଣିରେ ଭାସିଯାଇଥିବା ଜଣାପଡ଼ିଛି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତ୍ ଯୋଶିମଠରେ ପହଞ୍ଚ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ସାମ୍ଘାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ରାଓ୍ୱତ୍ କହିଛନ୍ତି ଜଳସ୍ତର ହ୍ରାସ ପାଇବାରେ ଲାଗିଛି କେନ୍ଦ୍ର ସରକାର ତାଙ୍କ ସହ ନିରନ୍ତର ସମ୍ପର୍କରେ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଶିମଠ ଠାରେ ବରଫ ଧସିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ କୋବିନ୍ଦ କହିଛନ୍ତି ଲୋକମାନଙ୍କର ସୁରକ୍ଷା ପାଇଁ ସେ ପ୍ରାର୍ଥନା କରିଛନ୍ତି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ୱରିତ ବେଗରେ ଚାଲିଥିବା ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି

ପ୍ରଭାବିତ ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାପାଇଁ ଅଧିକାରୀମାନେ କାର୍ଯ୍ୟ କରୁଥିବା ଶ୍ରୀ ମୋଦି କହିଛନ୍ତି ସେ କହିଛନ୍ତି ଉତ୍ତରାଖଣ୍ଡ ସହ ସମଗ୍ର ଭାରତ ଛିଡ଼ା ହୋଇଛି ଏବଂ ସମସ୍ତଙ୍କର ସୁରକ୍ଷା ପାଇଁ ଦେଶ ପ୍ରାର୍ଥନା କର୍ତ୍ଥି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ସେ କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଓ ଆଇଟିବିପି ତଥା ଏନ୍ଡିଆର୍ଏଫ୍ ଡିଜିଙ୍କ ସହ ସେ କଥା ହୋଇଛନ୍ତି ଲୋକମାନଙ୍କ ସୁରକ୍ଷା ପାଇଁ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁଥିବା ସେ କହିଛନ୍ତି ପ୍ରେସିଡେଣ୍ଟ କୋଭିଡ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି କରୋନା ମହାମାରୀ ସମୟରେ ସବୁପ୍ରକାର ଆହ୍ୱାନର ମୁକାବିଲା କରିଥିବାରୁ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ଦେଶ ଗର୍ବିତ ଆଜି କର୍ଷାଟକର ବେଙ୍ଗାଲୁରୁସ୍ଥିତ ରାଜୀବଗାନ୍ଧୀ ୟୁନିଭରସିଟି ଅଫ୍ ହେଲ୍ଥ ସାଇନ୍ସେସ୍ର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଏହି ମହାମାରୀ ଆମକୁ ଶିକ୍ଷା ଦେଇଛି ଯେ ବିଶ୍ୱର କୌଣସି ଏକ କୋଣରେ ସଙ୍କଟମୟ ପରିସ୍ଥିତି ଥିଲେ ଅନ୍ୟମାନେ ନିରାପଦରେ ରହିପାରିବେ ନାହିଁ ଏହା ଆମକୁ ଭାତୃତ୍ୱଭାବ ଶିକ୍ଷା ଦେଉଛି ବୋଲି ରାଷ୍ଟ୍ରପତି କହିଛନ୍ତି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 ଏହି ଅବସରରେ ଶ୍ରୀ କୋବିନ୍ଦ ଚିକିିି୍ସା ଏବଂ ନିରୀକ୍ଷଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି